ଶିକ୍ଷାଦାନ କରିବେ

ଠିକ୍ ସମୟରେ ସରକାରୀ ପଦବୀ ପ୍ଟରଣ ହେଉ ନ ଥିବାରୁ ଚାକିରିକୁ ଅପେକ୍ଷା କରି ଯୁବକଯୁବତୀମାନେ ନିର୍ବାରିତ ବୟସୀମା ଅତିକ୍ରମ କରିଯାଉଛନ୍ତି

ଫଳରେ ପୂର୍ବଭଳି ଏବେ ନଦୀକଳ ବ୍ୟବହାର ଅନୁପଯୋଗୀ ହୋଇଛି

ରାଉରକେଲା ସହରର ପରିତ୍ୟକ୍ତ ଜଳ ଷିଳ ପ୍ଲାଣ୍ଟର ବର୍କ୍ୟ ଓ ଦୃଷିତ ଜଳ ବ୍ରହ୍କଶୀ ନଦୀକୁ ପ୍ରଦ୍ଷିତ କରିବାରେ ଲାଗିଛି

ତାହାକୁ ବାର୍ଷିକ କାର୍ଯ୍ୟ ଯୋଜନାର ରାଜ୍ୟ ସ୍ତରୀୟ ଷ୍ଟିଅରିଂ କମିଟି ଅନୁମୋଦନ ଦେଇଛି

ସେହିପରି ଭାବେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକର ଭୀମ ପାହାଡ଼ରେ ଏକ ହରିଶ ପାର୍କ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଲେଖାଯିବ

ଏଥପାଇଁ ରାକ୍ୟ ସରକାର ଉଦ୍ୟମ କରିବା କରୁରୀ ହୋଇପଡ଼ିଛି ବୋଲି ବିଜେଡ଼ି ବିଧାୟକ ଦେବୀପ୍ରସାଦ ମିଶ୍ର ଓ ପ୍ରଫୁଲ୍ଲ ସାମଲ ବିଧାନସଭାରେ ଦାବି କରିଛନ୍ତି ଶ୍ରନ୍ୟକାଳରେ ଏହି ଦୁଇ ବରିଷ୍ ବିଧାୟକ କହିଥିଲେ ଯେ ରସଗୋଲା ଓଡ଼ିଶାର ବହୁ ପ୍ରାଚୀନ ବ୍ୟଞାନ

ଜିଲ୍ଲାର ସିଲେରୁ ସାବେରୀ ପୋଟେରୁ କୋଲାବ ନଦୀର ଚଳସ୍ତର କ୍ରମଶଃ ହ୍ରାସ ହେବାରେ ଲାଗିଛି

ସମସ୍ତ ବ୍ଲକକୁ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲୁ ଜରୁରୀକାଳୀନ ଅଧିକାରା ପ୍ରମୋଦ କୁମାର ବେହେରା କହିଛନ୍ତି

କିଲ୍ଲାରେ ପ୍ରବାହିତ ହେଉଥିବା ଇନ୍ଦାବତୀ ସପ୍ତଧାରା ପାତାଳୀ ପ୍ରଭୃତି ନଦୀ ଓ ସେଗୁଡ଼ିକର ଶାଖାନଦୀଗୁଡ଼ିକରେ ଜଳସ୍ତର କ୍ରମାଗତ ବୃଦ୍ଧି ପାଇଛି

ଏଥିସହିତ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧକୁ ଯିବାକୁ ବାରଣ କରାଯାଇଛି